ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇଠାରେ ସନ୍ରାଇଜର୍ସ ହାଇଦରାବାଦ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ ମଧ୍ୟରେ ମୁକାବିଲା

କାଶ୍ମୁ କାଶ୍ମୀରର ଅନନ୍ତନାଗ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟ୍ଗ୍ରହଣ ଚାଲିଛି

ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷା କାରଣରୁ ଭୋଟ୍ଗ୍ରହଣକୁ ଘୁଞ୍ଚାଇ ଦିଆଯାଇଥିବା ତ୍ରିପୁରା ଇଷ୍ଟ ସଂସଦୀୟ ନିର୍ବାଚନମଣ୍ଡଳୀରେ ଆଜି ମଧ୍ୟ ମତଦାନ ହେଉଛି

ଯେଉଁ ପ୍ରମୁଖ ପ୍ରାର୍ଥୀମାନଙ୍କର ଭାଗ୍ୟ ଆଜିର ନିର୍ବାଚନରେ ନିର୍ଦ୍ଧାରିତ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନସୁଖ ଭାସଭା ମୋହନ କୁନ୍ଦରିଆ ଓ ଭରତ ସିଂ ସୋଲାଙ୍କି

ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କଟ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ରମନ୍ତ୍ରୀ କେଜେଆଲଫୋନ୍ସ ଶଶୀଥରୁର କେ ରାଜଖେରନ ସୁରେଶ ଗୋପି ଓ କେ ସୁରେନ୍ଦ୍ରମ

ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଲାୟମ ସିଂ ୟାଦବ ସନ୍ତୋଷ ଗଙ୍ଗୱାର ଜୟପ୍ରଦା ବରୁଣ ଗାନ୍ଧୀ ଶିବପାଲ ୟାଦବ ଓ ଆଜମ ଖାଁ

ସନି ଦେଓଲ ବିଜେପି ବଲିଉଡ୍ର ପ୍ରଖ୍ୟାତ ଅଭିନେତା ସନି ଦେଓଲ ଆକି ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ପହଞ୍ଚ ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପୀୟୁଷ ଗୋଏଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି

ପିଏମ୍ ଭୋଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଅହମ୍ମଦାବାଦରେ ଏକ ବୁଥ୍ରେ ଭୋଟ୍ ଦେଇଛନ୍ତି ଅହମ୍ମଦଦାବାଦ ସହରର ରନିପ ଅଞ୍ଚଳରେ ଅବସ୍ଥିତ ନିଶାନ ହାଇସ୍କୁଲରେ ସ୍ଥାପିତ ଭୋଟ୍ଗ୍ରହଣ କେନ୍ଦ୍ରରେ ଶ୍ରୀ ମୋଦି ଏକ ଖୋଲା ଜିପ୍ରେ ସକାଳେ ପହଞ୍ ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି ଭୋଟ୍ଗ୍ରହଣ କେନ୍ଦ୍ରରେ ପହଞ୍ଚିବାବେଳେ ରାସ୍ତାର ଉଭୟପାର୍ଶ୍ୱରେ ଛିଡାହୋଇ ରହିଥିବା ହଜାର ହଜାର ଲୋକଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଥିଲେ ଗାନ୍ଧୀନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହା ପ୍ରଧାନମନ୍ତ୍ରୀଙ୍କୁ ସ୍କୁଲ ବାହାରୁ ସ୍ୱାଗତ କରି ବୁଥ୍ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ଭୋଟ୍ ଦେବା ପରେ ଶ୍ରୀ ମୋଦି କିଛିବାଟ ଚାଲିଚାଲି ଆସି ବୁଥ୍ ବାହାରେ ଗଣମାଧ୍ୟମ ସହିତ ଅଳ୍ପସମୟ ପାଇଁ ମତବିନିମୟ କରିଥିଲେ ବିପୁଳ ସଂଖ୍ୟାରେ ଆସି ମତାଧିକାର ସାବ୍ୟସ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଶ୍ରୀ ମୋଦି କହିଥିଲେ ସନ୍ତାସବାଦୀଙ୍କ ଶକ୍ତିଶାଳୀ ବିସ୍ଫୋରକ ସାମଗ୍ରୀ ବା ଆଇଇଡି ଠାରୁ ଭୋଟର ଅଇଡି ଅଧିକ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ କହିଥିଲେ ଗଣତନ୍ତ୍ରର ସର୍ବବୃହତ୍ ଏହି ଉତ୍ସବରେ ମତାଧିକାର ସାବ୍ୟସ୍ତ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବିଜେପି ଉଦିତ୍ରାଜ ଉତ୍ତରପଶ୍ଚିମ ଦିଲ୍ଲୀର ଉପସ୍ଥିତ ବିଜେପି ସାଂସଦ ଉଦିତ୍ ରାଜ ଏହି ଲୋକସଭା ଆସନରୁ ତାଙ୍କୁ ଟିକଟ ଦିଆନଗଲେ ସେ ଦଳରୁ ଇସ୍ତଫା ଦେବେ ବୋଲି ଆଜି ଧମକ ଦେଇଛନ୍ତି

ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ରାଜନୈତିକ ସଭା ଓ ସମାବେଶରେ ଯୋଗ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗରେ ତିନୋଟି ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ଶ୍ରୀ ମୋଦି ପ୍ରଥମେ ଆଜି ପୂର୍ବାହ୍ୱରେ କେନ୍ଦ୍ରାପଡ଼ାରେ ପହଞ୍ଚୁ ସେଠାରେ ଏକ ସାଧାରଣସଭାରେ ଉଦ୍ବୋଧନ ଦେବା ସହ ଅପରାହ୍ନରେ ବାଲେଶ୍ୱର ଯାତ୍ରା କରିଛନ୍ତି ସେଠାରେ ସଭାକାର୍ଯ୍ୟ ସାରି ସେ ପଶ୍ଚିମବଙ୍ଗର ଆସାନସୋଲଠାରେ ଏକ ଦଳୀୟ ସମାବେଶରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଆଜି ଉତ୍ତରପ୍ରଦେଶର ଫାରୁକାବାଦ ଏବଂ ହରଦୋଇରେ ନିର୍ବାଚନ ପ୍ରଚାର କରିବେ ଏସ୍ସି ରାଫେଲ ରାହୁଲ ରାଫେଲ କିଣା ମାମଲାର ରାୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେ ସଭାପତି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ କୋର୍ଟ ଅବମାନନା ନୋଟିସ୍ ଜାରି କରିଛନ୍ତି ପୂର୍ବରୁ କୋର୍ଟ କହିଥିଲେ ଯେ ରାହୁଲ ଗାନ୍ଧୀ କୋର୍ଟଙ୍କ ମନ୍ତବ୍ୟକୁ ତ୍ରଟିପୂର୍ଣ୍ଣ ଭାବେ ଅବତାରଣ କରିଥିଲେ

ଏଥିସହିତ ଗତବର୍ଷ ଡିସେମ୍ବର ମାସରେ ରାଫେଲ ଯୁଦ୍ଧବିମାନ ଚୁକ୍ତି ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ସମୀକ୍ଷା ପିଟିସନର ମଧ୍ୟ ସେହିଦିନ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ମୀନାକ୍କୀ ଲେଖିଙ୍କ ଦ୍ୱାରା ଆଗତ କୋର୍ଟ ଅବମାନନା ପିଟିସନକୁ ଖାରଜ କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି ଇଣ୍ଡିଆ ୟୁଏସ୍ ଇରାନ୍ ଅଏଲ ସରକାର ଆଜି କହିଛନ୍ତି ଭାରତର ଶକ୍ତି ଓ ଅର୍ଥନୈତିକ ନିରାପତ୍ତା ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ସମେତ ସମସ୍ତ ଭାଗିଦାରୀ ରାଷ୍ଟ୍ର ସହ ମିଳିମିଶି କାର୍ଯ୍ୟ ଜାରି ରହିବ ଇରାନ୍ଠାରୁ ତେଳ କ୍ରୟ କରୁଥିବା ଦେଶଗୁଡ଼ିକ ଉପରୁ ସ୍ୱଚ୍ଚ ମୂଲ୍ୟରେ ତୈଳ ପ୍ରଦାନ ସୁବିଧାକୁ ବନ୍ଦ କରିବା ପାଇଁ ଆମେରିକାର ନିଷ୍ପଭି ଉପରେ ଭାରତର ପ୍ରତିକ୍ରିୟା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବିଶ୍ କୁମାର କହିଛନ୍ତି ଏହି ନିଷ୍କଭିର ପ୍ରଭାବର ମୁକାବିଲା କରିବା ପାଇଁ ଭାରତ ପୂର୍ଣ୍ଣମାତ୍ରାରେ ପ୍ରସ୍ତୁତ ରହିଛି ଶ୍ରୀଲଙ୍କା ଶ୍ରୀଲଙ୍କାର ଚର୍ଚ୍ଚ ଏବଂ ହୋଟେଲ୍ରେ ସିରିଜ୍ ବୋମା ବିସ୍ଫୋରଣର ଦିନକ ପରେ ସେଠାକାର ସରକାର ମଧ୍ୟରାତ୍ରିରୁ ଜାତୀୟ କରୁରୀକାଳୀନ ପରିସ୍ଥିତି କାରି ପାଇଁ ନିଷ୍ପଭି ନେଇଛନ୍ତି

କାତୀୟ ସୁରକ୍ଷା ପରିଷଦର ଏକ ବୈଠକରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି ଆକି ଶ୍ରୀଲଙ୍କାରେ ଜାତୀୟ ଶୋକ ଦିବସ ପାଳନ କରାଯାଉଛି ଶ୍ରୀଲଙ୍କା ସରକାର ଅନ୍ତର୍ଜାତୀୟ ସମୁଦାୟଠାରୁ ସହଯୋଗ କାମନା କରିଛନ୍ତି ଏକ ସ୍ଥାନୀୟ ଧାର୍ମିକ ସଂଗଠନ ନ୍ୟାସନାଲ୍ ତାଓହିଦ୍ ଜମାତ୍ ଏହି ବିସ୍ଫୋରଣରେ ଜଡ଼ିତ ବୋଲି ସେଠାକାର ସରକାର କହିଛନ୍ତି କ୍ୟାବିନେଟ୍ ମନ୍ତ୍ରୀ ତଥା ସରକାରୀ ପ୍ରବକ୍ତା ରଜିତା ସେନାରତ୍ନେ ଗଣମାଧ୍ୟମକୁ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି ତେବେ ଏଭଳି ଏକ ଆକ୍ରମଣ ଘଟଣା ନେଇ ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥା ସୂଚନା ପ୍ରଦାନ କରିଥିଲେ ମଧ୍ୟ ପରିତାପର ବିଷୟ ଯେ ଏହାକୁ ଏଡ଼ାଯାଇ ପାରିଲା ନାହିଁ

ଆଇପିଏଲ୍ ଆଇପିଏଲ୍ କ୍ରିକେଟ୍ରେ ଆଜି ସଂଧ୍ୟାରେ ଚେନ୍ନାଇଠାରେ ସନ୍ରାଇଜର୍ସ ହାଇଦରାବାଦ ଏବଂ ଚେନ୍ନାଇ ସୁପର୍ କିଙ୍ଗ୍ ମଧ୍ୟରେ ମୁକାବିଲା ହେବ

ଗତଥର ଚମ୍ପିଆନ ଚେନ୍ନାଇ ଏବେ ପଏଷ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ମ ପ୍ରଥମ ସ୍ଥାନରେ ରହିଛି